କ୍ଷୁଦ୍ର ନାମମାତ୍ର ଓ ଭୂମିହୀନ ଚାଷୀମାନଙ୍କୁ ଏକାଠି କରି ସମବାୟ ଭିତ୍ତିରେ ଚାଷବାସ କରିବା ସହ ସେମାନଙ୍କଠାରୁ କୃଷିଜାତ ସାମଗ୍ରୀ ସଂଗ୍ରହ କରି ବିକ୍ରିବଟା କରିବା ଏହି ସଂଗଠନର ଦାୟିତ୍ୱ ହେବ ସେହିଭଳି ଚାଷୀଙ୍କୁ ନୂତନ କୃଷି ଜ୍ଞାନକୌଶଳ ଉନ୍ନତମାନର ବିହନ ସାର କୀଟନାଶକ ଏବଂ ଆବଶ୍ୟକ ସ୍ଥଳେ ଅର୍ଥ ମଧ୍ୟ ଯୋଗାଇବାରେ ଏହା ସହାୟତା ପ୍ରଦାନ କରିବ ଗତକାଲି ନୂଆଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏ ସମ୍ପର୍କରେ ସ୍ବଚନା ଦେଇ କହିଛନ୍ତି ଏହି ଏଫ୍ପିଓଗୁଡ଼ିକ ଚାଷୀମାନଙ୍କ ଜୀବନରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ଚାଷୀମାନଙ୍କୁ କିଷାନ କ୍ରିଡେଟ୍ କାର୍ଡ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆକି ମଧ୍ୟ ଉତ୍ତରପ୍ରଦେଶର ଚିତ୍ରକୁଟଠାରେ ବୁନ୍ଦେଲଖଣ୍ଡ ଏକ୍ଟପ୍ରେସ୍ ଓ୍ୱେ ର ଭିଭି ପ୍ରସ୍ତର ସ୍ଥାପନ କରିବେ

ଉତ୍ତର ପ୍ରଦେଶ ସରକାରଙ୍କ ନିର୍ମିତ ହେବାକ୍ ଥିବା ଏହି ଏକୁପ୍ରେସ୍ ସଡ଼କପଥ ଚିତ୍ରକୁଟ ବାନ୍ଦା ହମିରପୁର ଓ କଲାଓଁ ଜିଲ୍ଲାକୁ ସଂଯୋଗ କରିବ ଏହି ସଡ଼କପଥ ମଧ୍ୟ ବୁନ୍ଦେଲଖଣ୍ଡ ଅଞ୍ଚଳକୁ ଆଗ୍ରା ଲକ୍ଷ୍ରୌ ଏକ୍ପ୍ରେସ୍ ସଡ଼କ ଏବଂ ଯମୁନା ଏକ୍ୱପ୍ରେସ୍ ଓ୍ୱେ ସହ ଦେଇ ଦିଲ୍ଲୀ ସହ ସଂଯୋଗ କରିବ

ଗତକାଲି ମୁମ୍ବାଇରେ ଏକ ବେସରକାରୀ ଟେଲିଭିଜନ ଚାନେଲର ପୁରସ୍କାର ବିତରଣ ଉହବରେ ଉଦ୍ବୋଧନ ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ଆର୍ଥିକ ନିଅଣ୍ଟ କ୍ଷେତ୍ରରେ ସରକାର ଯେତେଦ୍ର ସମ୍ଭବ ଅର୍ଥ ବଙ୍କନ କରିଛନ୍ତି ଓ ଆବଶ୍ୟକସ୍ଥଳେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି

ସେ କହିଛନ୍ତି ଏଥିପାଇଁ ବେସରକାରୀ କ୍ଷେତ୍ର ଉପରେ ଅଧିକ ନିର୍ଭର କରିବାକୁ ହେବ ଖାଉଟିମାନଙ୍କ ଦ୍ୱାରା କ୍ରୟ ବୃଦ୍ଧି ସଂକ୍ରାନ୍ତ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ଅର୍ଥମନ୍ତ୍ରୀ କହିଛନ୍ତି ଉଦ୍ୟୋଗ ଟିକସ ହାର କମ୍ କରିବା ବ୍ୟକ୍ତିଗତ ଟିକସ ହାର କମ କରିବା ଓ ସିଧାସଳଖ ରିହାତି ହସ୍ତାନ୍ତର କରାଯିବା ଭଳି ଅନେକ ନୀତି ଗ୍ରହଣ କରାଯାଇଛି ପିଏମ୍ ମୋରାରଜୀ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଭାଇ ଦେଶାଇଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି ଟ୍ପିଟ୍ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି ମୋରାରଜୀ ଦେଶାଇ ସବୁବେଳେ ନୀତି ଓ ଆଦର୍ଶ ଭିତ୍ତିକ ରାଜନୀତି କରି ଆସୁଥିଲେ ଯେଉଁଥିପାଇଁ ସେ ଚିରସ୍କରଣୀୟ ହୋଇ ରହିବେ ଇଣ୍ଡିଆ ନ୍ୟୁଜିଲାଣ୍ଡ ନ୍ୟୁଜିଲାଣ୍ଡ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ୱିନ୍ଷ୍ଟନ୍ ପିଟର୍ସ କହିଛନ୍ତି ତାଙ୍କ ଦେଶ ଭାରତକୁ ଏକ ଦ୍ରତ ବିକାଶକାରୀ ଓ ଦ୍ୱିତୀୟ ବୃହତମ ଜନବହୁଳ ରାଷ୍ଟ୍ର ଭାବେ ସ୍ୱୀକୃତି ପ୍ରଦାନ କରିଆସୁଛି ଶ୍ରୀ ପିଟର୍ସ ଓ ନ୍ୟୁଜିଲାଣ୍ଡ ବାଣିଜ୍ୟ ଓ ରପ୍ତାନୀ ବିକାଶ ମନ୍ତ୍ରୀ ଡାଭିଡ୍ ପାର୍କର ଗତକାଲି ମୁମ୍ବାଇସ୍ଥିତ ବମ୍ଘେ ଷ୍ଟକ୍ ଏକୁଚେଞ୍ଜଠାରେ ଭାରତ ନ୍ୟୁଜିଲାଣ୍ଡ ସବୁଦିନିଆ ବାଶିଜ୍ୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ସେ କହିଛନ୍ତି ଭାରତ ବିଶ୍ୱସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରୁଛି ନ୍ୟୁଜିଲାଣ୍ଡ ଭାରତରେ ଆହୁରି ଅଧିକ ପୁଞ୍ଜି ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିବାର ସେ ଜଣାଇଛନ୍ତି

ସାଂପ୍ରଦାୟିକ ଉତ୍ତେଜନା ବୃଦ୍ଧି କରାଇବା ଏସବୁର ଉଦ୍ଦେଶ୍ୟ ଏବଂ ଏହା ଆଇନ ଅନୁଯାୟୀ ଅପରାଧ ଶ୍ରେଣୀଭୁକ୍ତ ଦିଲ୍ଲୀ ପୋଲିସ୍ ଅନବରତ ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଯେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୂଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେଥିପାଇଁ କୌଣସି ବିଦ୍ୱେଷ ସୃଷ୍ଟିକାରୀ ଗୁଜବ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ନ କରିବା ପାଇଁ ପୋଲିସ୍ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି

ଗତକାଲି ମୁମ୍ଭାଇରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ କହିଛନ୍ତି ଧର୍ମ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥାକୁ ଶିବସେନା ସବୁବେଳେ ବିରୋଧ କରି ଆସିଛି ଏବଂ ଏହିଭଳି ପରିସ୍ଥିତିରେ ଶିବସେନା ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍କରେ ମହାବିକାଶ ଅଘାଡ଼ି ସରକାରରୁ ବାହାରିଆସି ବିଜେପି ସହିତ ପୁଣିଥରେ ସାମିଲ ହେବା ଉଚିତ ଜେକେ ପିଏମ୍କିଏସ୍ୱାଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଶାଳୟ ଅତିରିକ୍ତ ସଚିବ ଅଲକା ଉପାଧ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଜାଞ୍ଚ ଓ କାଶ୍ୱୀରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଗତକାଲି ଜାମ୍ମୁଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି

ବୈଠକରୁ ଜଣାପଡ଼ିଛି କରୋନା ଭାଇରସ୍ ସ୍କୋର୍ଟସ୍ କରୋନା ଭୂତାଣୁ ଜନିତ ବିପତ୍ତି କାରଣରୁ ଭାରତ ଆସନ୍ତାମାସରେ ସାଇପ୍ରସରେ ଅନୁଷ୍ଠିତ ହେବାକୁ ଥିବା ବନ୍ଧୁକ ଚାଳନା ବିଶ୍ୱକପ୍ ପ୍ରତିଯୋଗିତାରୁ ଓହରି ଯାଇଛି